ଆଜି ସେହିଭଳି ସମୀକ୍ଷା କରାଯାଇ ସରକାରଙ୍କ ବିଭିନ୍ ବିଭାଗର କାର୍ଯ୍ୟକାରିତା ଆଲୋଚନା କରାଯାଇଥିଲା

ଆମିକସକ୍ୟୁରୀ ରଂଜିତ କୁମାର ଅଦାଲତରେ ରିପୋର୍ଟ ଦାଖଲ କରିଥିଲେ

ଏଥିରେ ପକ୍ଷଭୁକ୍ତ ହେବାକୁ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଆବେଦନ କରିଛନ୍ତି

ଏହି ଘଟଣା ସଂପୂକ୍ତ ପରୀକ୍ଷା କେନ୍ଦର ସହକାରୀ ଅଧିକ୍ଷକ ଶତ୍ତଘ୍ନ ସ୍ୱାଇଁ ନୋଡାଲ ପର୍ଯ୍ୟବେକ୍ଷକ ସନ୍ଦୀପ କୁମାର ସାହୁ ଓ ଗଠନପାଲୁ ନବୀନ ଚନ୍ଦ୍ର ଉଚ ବିଦ୍ୟାଳୟର ପ୍ରଧାନଶିଷକ ଜଳଧର ବେହେରାଙ୍କୁ ପୋଲିସ ଗିରଫ କରିଛି

ସାମାନ୍ୟ ଖରା ସାଙ୍ଗକୁ ପାଗ ମେଘୁଆ ରହିଛି

ଛାତ୍ରୀଙ୍କ ମୃତ ଦେହକୁ ରଖି ଧାରଶା ଦିଆଯାଇଥିଲା